ଏଫ୍ଏମ୍ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କେନ୍ଦ୍ର ସରକାର ଦେଶର କୃଷକ ଓ ଶ୍ରମିକମାନଙ୍କ ବିକାଶ ଲାଗି ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ କେନ୍ଦ୍ର ବଜେଟ୍ ଉପରେ ରାଜ୍ୟସଭା ବିତର୍କରେ ଅଂଶଗ୍ରହଣ କରି ଶ୍ରୀମତୀ ସୀତାରମଣ ବଜେଟ୍ର ପ୍ରଶଂସା କରି ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଚ୍ଚନ୍ତି ସେ କହିଚନ୍ତି କୋବିଡ୍ ଯୋଗୁଁ ଅସୁବିଧାରେ ଥିବା ଲୋକମାନଙ୍କୁ ସରକାର ବଜେଟ୍ ମାଧ୍ୟମରେ ସହାୟତା କରିପାରିବେ ସେ କହିଛନ୍ତି ଆଗାମୀ ଆର୍ଥିକ ବର୍ଷ ପାଇଁ ଅଣାଯାଇଥିବା ପ୍ରସ୍ତାବଗୁଡ଼ିକ ସ୍ଥାୟୀ ବିକାଶ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବ ଅର୍ଥମନ୍ତ୍ରୀ କହିଛନ୍ତି ବଜେଟ୍ରେ ଅନେକ ସହାୟତା ପ୍ରସ୍ତାବ ରହିଛି ଓ ଦୀର୍ଘ ମିଆଁଦୀ ଅଭିବୃଦ୍ଧି ପାଇଁ ବ୍ୟବସ୍ଥାମାନ କରାଯାଇଛି

ଦେଶର ଯୁବପିଢ଼ିକୁ ଅଧିକ ସୁଯୋଗ ପ୍ରଦାନ କରି ଏକ ଉତ୍ତମ ବାତାବରଣ ସୃଷ୍ଟି ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି

ବଜେଟ୍ରେ ଗରିବ ଲୋକମାନଙ୍କ ପାଇଁ କିଛି ନାହିଁ ବୋଲି ବିରୋଧୀ ଦଳଗୁଡ଼ିକର ଅଭିଯୋଗକୁ ଖଣ୍ଡନ କରି ଶ୍ରୀମତୀ ସୀତାରମଣ ସରକାରଙ୍କର ଯୋଜନାଗୁଡ଼ିକ ବିଷୟରେ ବର୍ଣ୍ଣନା କରିଛନ୍ତି

ଅର୍ଥମନ୍ତ୍ରୀ କହିଛନ୍ତି ବଜେଟ୍ରେ କିଛି ବଡ଼ ବଡ଼ ବ୍ୟବସାୟୀଙ୍କ ସହାୟତା କରିବାକୁ ବ୍ୟବସ୍ଥା କରାଯାଇଛି ବୋଲି ବିରୋଧୀ ଦଳମାନେ ଅପପ୍ରଚାର ଚଳାଇଛନ୍ତି ସେ କହିଛନ୍ତି ପିଏମ୍ ଆବାସ ଯୋଜନାରେ ବାସଗୃହ ନିର୍ମାଣ ପିଏମ୍ ଗ୍ରାମ ସଡ଼କ ଯୋଜନାରେ ସଡ଼କ ନିର୍ମାଣ ଗ୍ରାମାଞ୍ଚଳର ବିଦ୍ୟୁତ କରଣ କୂଷିଜାତ ପଦାର୍ଥ ପାଇଁ ବୃହତ୍ ଇ ମାର୍କେଟ୍ ନେଟ୍ୱର୍କ ସ୍ଥାପନ ଓ ପିଏମ୍ ଫସଲବିମା ଯୋଜନା ଆଦି ସରକାର ଆଶିଛନ୍ତି

କୋବିଡ୍ ନାଇଷ୍ଟିନ୍ ପରବର୍ତ୍ତୀ ସମୟରେ ପୁଞ୍ଜି ଗଠନର ଆବଶ୍ୟକତା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବଜେଟ୍ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ ହୋଇପାରିଛି

ପୂର୍ବରୁ ଆସନ୍ତାକାଲିର ବୈଠକକୁ ବାତିଲ କରାଯାଇଥିଲା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସୋମବାର ଦିନ ପର୍ଯ୍ୟନ୍ତ ଚାଲିବାକୁ ପୂର୍ବରୁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ ହୋଇଥିଲା

ଇସି ନିର୍ବାଚନ କମିଶନର୍ ସ୍ଥନୀଲ ଅରୋଡାଙ୍କ ନେତୃତ୍ୱରେ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ୍ ଦଳ ଆଜି ପ୍ରଡୂଚେରୀ କେନ୍ଦ୍ ଶାସିତ ଅଞ୍ଚଳର ବରିଷ୍ଠ ଅଫିସର୍ ଓ ରାଜନୈତିକ ଦଳ ଗୁଡ଼ିକର ନେତାମାନଙ୍କ ସହ ସମୀକ୍ଷା ବୈଠକ ଶେଷ କରିଛନ୍ତି ନିର୍ବାଚନ କମିଶନ୍ ଦଳ' ପୁଡ଼ୁଚେରୀ କେନ୍ଦଶାସିତ ଅଞ୍ଚଳ ମ୍ରଖ୍ୟ ସଚିବ ପୋଲିସ୍ ମହାନିର୍ଦ୍ଦେଶକ ଓ ନିର୍ବାଚନ ଅଫିସରମାନଙ୍କ ସହ ନିର୍ବାଚନ ପ୍ରସ୍ତତିର ସମୀକ୍ଷା କରିଛନ୍ତି ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଲୋକମାନଙ୍କୁ ଟଙ୍କା ଦେଇ ଭୋଟ୍ କିଶିବା ବିଷୟ ସମେତ ଗୋଟିଏ ଦିନରେ ତାମିଲନାଡ଼ୁ ଓ କେରଳ ସାଙ୍ଗରେ ମତଦାନ କରାଯିବାକୁ ଶ୍ରୀ ଅରୋଡାଙ୍କୁ ଅନୁରୋଧ କରିଥିଲେ ତାମିଲନାଡ଼ୁ କେରଳ ପଶ୍ଚିମବଙ୍ଗ ଓ ଆସାମ ପାଇଁ ଏପ୍ିଲ୍ କିମ୍ବା ମେ ମାସରେ ବିଧାନସଭା ନିର୍ବାଚନ କରାଯିବ ମୁଖ୍ୟ ନିର୍ବାଚନ କମିଶନର୍ ଆଜି ଅପରାହରେ ସାମ୍ବାଦିକମାନଙ୍କୁ ଭେଟିଥିଲେ ଶ୍ରୀ ଅରୋଡା କହିଛନ୍ତି ସେ ପୁଡ଼ୁଚେରୀର ପ୍ରଶାସନିକ ଅଫିସର୍ ଓ ରାଜନୈତିକ ଦଳଗ୍ରଡ଼ିକର ପ୍ରତିନିଧିମାନଙ୍କୁ ଭେଟି ସେମାନଙ୍କର ମତାମତ ବିଷୟରେ ଅବଗତ ହୋଇଛନ୍ତି ପୁଡ଼ଚେରୀରେ ଅବାଧ ନିରପେକ୍ଷ ଓ ନିରାପଦ ନିର୍ବାଚନ କରାଇବା ପାଇଁ କମିଶନ୍ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ଦିନେଶ ତ୍ରିବେଦୀ ଟିଏମ୍ସି ନେତା ଦିନେଶ ତ୍ରିବେଦୀ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାଜ୍ୟସଭାରେ କେନ୍ଦ୍ର ବଜେଟ୍ ସଫକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ତ୍ରିବେଦୀ ଏ ବିଷୟ ଘୋଷଣା କରିଛନ୍ତି ସେ କହିଛନ୍ତି ପଶ୍ଚିମବଙ୍ଗରେ ଘଟିଥିବା ହିଂସାକାଣ୍ଡକୁ ନେଇ ସେ ମର୍ମାହତ ହୋଇଛନ୍ତି ଓ ନିକ୍କର ମନକଥା ସଭାରେ ବ୍ୟକ୍ତ କରିପାରିନଥିବାରୁ ତାଙ୍କ ଭିତରେ ନୈରାଶ୍ୟଭାବ ସୃଷ୍ଟି ହୋଇଛି ଶ୍ରୀ ତ୍ରିବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପାଇଁ ତାଙ୍କର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ କୋବିଡ୍ ନାଇଷ୍ଟିନ୍ ଭଳି ବିଶ୍ୱବ୍ୟାପି ସଂକ୍ରମଣରୁ ସୁରକ୍ଷିତ ରହିପାରିଛି ସେ କହିଛନ୍ତି ଇସ୍ତଫା ଦେବା ପରେ ମଧ୍ୟ ସେ ପଶ୍ଚିମବଙ୍ଗର ଜନସାଧାରଣଙ୍କ ହିତପାଇଁ କାର୍ଯ୍ୟ କରିବା ଜାରି ରଖିବେ

ରାକ୍ୟସଭାରେ ଏକ ପ୍ରଶ୍ରର ଉତ୍ତର ଦେବାକୁ ଯାଇ ଶ୍ରୀ ଗୋଏଲ କହିଛନ୍ତି ରେଳବାଇ ଯାତ୍ରୀମାନଙ୍କର ସୁରକ୍ଷା ବୃଦ୍ଧି ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ସୁରକ୍ଷା ଯନ୍ତ୍ରପାତିଗୁଡ଼ିକୁ ଲଗାଉଛି ସେ କହିଛନ୍ତି ବର୍ତ୍ତମାନର ସରକାର ରେଳବାଇକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି ସେ କହିଛନ୍ତି ରେଳ ମୌଳିକ ଢ଼ାଞାର ବିକାଶ ଦ୍ୱାରା ଦେଶର ବିକାଶ ଘଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂଢ଼ ବିଶ୍ୱାସ ରହିଛି

ସେ କହିଛନ୍ତି କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଶାଳୟ ଏହି କ୍ଷେତ୍ର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛି ତା'ଛଡା କେନ୍ଦ ସରକାର ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକୁ ସହାୟତା କରିବା ଲାଗି ଅନେକ ପଦକ୍ଷେପ ଗ୍ହହଣ କରିଛନ୍ତି କୋବିଡ୍ ନାଇଷ୍ଟିନ୍ ସଂକ୍ମଣ ସମୟରେ କେନ୍ଦ୍ ସରକାର ଏହି କ୍ଷେତ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଅନେକ ପଦକ୍ଷେପ ନେଇଥିବାର ମନ୍ତ୍ରୀ ଜଣାଇଛନ୍ତି ଜାବଡେକର୍ ଏଆଇଆର୍ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଦେଶର କୌଣସି ଆକାଶବାଣୀ କେନ୍ଦ୍ର ବନ୍ଦ କରାଯାଇ ନାହିଁ କିୟା କାଟ୍ଛାଣ୍ଟ କରାଯାଇନାହିଁ ଲୋକସଭାରେ ପ୍ରଶ୍ନକାଳ ବେଳେ ଶ୍ରୀ ଜାବଡେକର କହିଛନ୍ତି କୋବିଡ୍ ନାଇଷ୍ଟିନ୍ର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡ଼ିଛି ଓ ସେ ଦୃଷ୍ଟିରୁ ଆକାଶବାଣୀ ଓ ଏଫ୍ଏମ୍ ରେଡିଓ ମଧ୍ୟ ଏହା ଯୋଗୁଁ ପ୍ରଭାବିତ ହୋଇଛି ସେ କହିଛନ୍ତି ରେଡିଓ ଜୋକି ମାନେ କୋବିଡ୍ ସଂକ୍ରମଣ ସମୟରେ ଲୋକମାନଙ୍କୁ ସଚେତନ କରାଇଛନ୍ତି କୋବିଡ୍ ସମୟରେ ଯେଉଁ ରେଡିଓ ଜୋକି ମାନେ ଆକାଶବାଣୀ କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଖୁବ୍ ଶୀଘ୍ର କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ବିଷୟ ମନ୍ତ୍ରୀ ଜଣାଇଚ୍ଚନ୍ତି ଦୟାନନ୍ଦ ସରସ୍ୱତୀ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ଅବସରରେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଦୟାନନ୍ଦ ସରସ୍ପତୀ ଭାରତର ଜଣେ ମହାନ ଚିନ୍ତାନାୟକ ଓ ସମାଜ ସଂସ୍କାରକ ଥିଲେ ଏବଂ ସେ ଆର୍ଯ୍ୟସମାଜର ପ୍ରତିଷ୍ଣା କରିଥିଲେ

ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଦିଆଯାଉଛି